ଏଥପାଇଁ ରାକନୈତିକ ବାତାବରଣ ସରଗରମ ହୋଇଉଠିଛି ବିଭିନ୍ନ ଦଳର ପ୍ରାର୍ଥୀମାନେ ନିଜ ସମର୍ଥକଙ୍କ ଗହଶରେ ଯାଇ ନାମାଙ୍କନ ପତ୍ର ଦାଖଲ କର୍ବଛନ୍ତି

ତେଣ୍ ଆଜି ଅଧିକ ଭିଡ ପରିଲକ୍ଷିତ ହୋଇଛି

ସେହିପରି ନବରଙ୍ଗପ୍ରର ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ଉମରକୋଟ ଝରିଗାଁ ନବରଙ୍ଙପୁର ଡାବୁଗାଁ ପଟାଙ୍ଗୀ ମାଲକାନଗିରି ଓ ଚିତ୍ରକୋଶ୍ଡା ବିଧାନସଭା ଆସନରେ ସେହିଦିନ ମତଦାନ କରାଯିବ

କକ୍ଷମାଳ ଲୋକସଭା ଆସନର୍ ପୂର୍ବତନ ସାଂସଦ ମହାମେଘବାହାନ ଏର ଖାରବେଳ ସ୍ୱାଇଁଙ୍କୁ ଟିକେଟ୍ ମିଳିଥିବା ବେଳେ କଟକ ଲୋକସଭା ଆସନରୁ ପୂର୍ବତନ ପୁଲିସ୍ ଡିଜି ପ୍ରକାଶ ମିଶ୍ରଙ୍କୁ ଦଳ ପ୍ରାର୍ଥୀ କରିଛି

କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଖାରବେଳଙ୍କ ଦଳର ସଦସ୍ୟ ପତ୍ର ଦେଇଥିଲେ ବୈଜୟନ୍ତଙ୍କ ପରେ ଦାମ ଏବଂ ଖାରବେଳ ସ୍ୱାଇଁ ସାମିଲ ହେବା ପରେ ବିଜେପିର ଶକ୍ତିକୁ ଆହୁରି ବୃଦ୍ଧି କରିଛି

ଆଜି ପ୍ରତ୍ନତତ୍ତ୍ ବିଭାଗ ଏଏସ୍ଆଇ ପକ୍ଷରୁ କୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି ମରାମତି କାର୍ଯ୍ୟବେଳେ କମ୍ମନ ସୂଷ୍କି ହେଉଛି ଏହାକୁ ମାପିବା ପାଇଁ ଯନ୍ତ ଲଗାଯାଇଛି ତେବେ ଏହି ଯନ୍ତ ଠିକ୍ ଭାବେ ବ୍ୟବହାର କରାଯାଉ ନାହି ତେଣୁ କମ୍ମନର ତୀବ୍ରତା ସଠିକ୍ ଭାବେ ଜଶାଯାଉ ନାହି ବୋଲି ମାମଲାରେ ନିଯୁକ୍ତି ଆମିକସ୍କ୍ୟୁରି ହାଇକୋର୍ଟକୁ ଅବଗତ କରାଇଥିଲେ ଏଣୁ ଏ ବିଷୟରେ ସତ୍ୟପାଠ ମାଧ୍ଧମରେ ଜବାବ ଦାଖଲ କରିବାକୁ ହାଇକୋର୍ଟ ଆମିକସ୍ କ୍ୟରିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଉଉେଜନା ଭଦ୍ରକ ଜିଲ୍ଲା ଧାମନଗର ଥାନା ଚୂଡ଼ାକୁଟି ଦୋଳ ମେଲଶରେ ଡିକେ ସାଉଣ୍ ବାଜିବାକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା